ମେଧା ତାଲିକା ପ୍ରକାଶିତ ରାକ୍ୟରେ ଥିବା ଯୁକ୍ତ ଦୁଇ କଳା ବିଙ୍କାନ ବାଣିଜ୍ୟ ସଂସ୍କୃତ ଏବଂ ଧନ୍ଦାମ୍ଳକ ଶିକ୍ଷା ପାଇଁ ମେଧା ତାଲିକା ପ୍ରକାଶିତ ହୋଇଛି

ପୁରୀରେ ଏବେ ପାଗ ଶ୍ରଖିଲା ରହିଛି ଆସନ୍ତାକାଲି ତିନି ରଥ ଉପରେ ବିଜେ ହୋଇ ଗୁଣ୍ଡିଚା ଘର ଅଭିମୁଖେ ବାହାରିବେ ମହାପ୍ରଭୁ

ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହଦେଓ ଏହି ଓ୍ୱେବ୍ ପୋର୍ଟାଲ୍ ଉଦ୍ଘାଟନ କରିଛନ୍ତି

ମାମଲା ଦାୟର ବରି ବିଜେଡ଼ି ବିଧାୟିକା ସ୍ୱନନ୍ଦା ଦାସଙ୍କ ବିରୁଦ୍ଧରେ ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲ୍ରଚାଇଥିବା ଅଭିଯୋଗରେ ହାଇକୋର୍ଟ୍ରେ ମାମଲା ଦାୟର ହୋଇଛି ସେହି ଆସନରୁ ବିଜେପିର ପରାଜିତ ପ୍ରାର୍ଥୀ ବିଶ୍ୱ ରଞ୍ଞନ ମଲ୍କିକ ଏହି ଅଭିଯୋଗ କରିବା ସହ ନିର୍ବାଚନକୁ ଅସିଦ୍ଧ ଘୋଷଣା କରି ସାନି ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଚରେ ମାମଲା ରୁଜୁ କରିଛନ୍ତି

କିଛି ଦିନ ତଳେ ମାଲକାନଗିରି ମୁଖ୍ୟ ଚିକିହାଳୟରେ ଚାରି ଜଶ ନର୍ସଙ୍କ ଟିକ୍ ଟକ୍ ଭିଜୁଆଲ୍ ଭାଇରାଲ୍ ହେବା ପରେ ଜିଲ୍ଲା ମୁଖ୍ୟ ଚିକିହାଧୀକାରୀ ଏଭଳି ନିଷ୍ଟଉ୍ତି ନେଇଛନ୍ତି

ଏହାଫଳରେ ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୁଳ ହୋଇଛି